ଉପସ୍ଥିତ ଛାତ୍ରୀ ପ୍ରଶିକ୍ଷାର୍ଥୀ ଓ ସ୍ୱୟଂ ସହାୟିକା ଦଳର ସଦସ୍ୟାଙ୍କ ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ମର୍କରେ ଆଲୋଚନା କରିଥିଲେ କେନ୍ଦ୍ର ସରକାରଙ୍କ ବିଭିନୁ ଧ୍ୱଜାଧାରୀ ଯୋଜନାର ସଫଳ ର୍ପାୟନ ପାଇଁ ପରାମର୍ଶ ଦେଇଥିଲେ

ରିପୋର୍ଟ ଦାଖଲ କରିବାକୁ କ୍ରାଇମ୍ବ୍ରାଞ୍ ପକ୍ଷରୁ ଆକି ହାଇକୋର୍ଟରେ ମହଲତ ମଗାଯିବାରୁ ମୁଖ୍ୟବିଚାରପତି ଶୁଣାଣିକୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଘୁଞାଇ ଦେଇଛନ୍ତି

ମହାପ୍ରସାଦ ପ୍ରସ୍ଠୁତି ନେଇ କେତେ ଟଙ୍କା ଖର୍ଚ କରାଯିବ ସେ ସଂପର୍କରେ ପ୍ରଥମେ ତର୍ଜମା ହେବ

ଏହି ଅବସରରେ ମନ୍ତୀ ଶ୍ରୀ ଓରାମ କହିଲେ ଯେ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ଶ୍ରମିକ ପଞ୍ଚିକୃତ ହୋଇଛନ୍ତି ଏବଂ ସେମାନଙ୍ଙୁ ଜବକାର୍ଡ ଦେବାର ବ୍ୟବସ୍କା କରାଯାଇଛି ଯେଉଁମାନେ ଏଥରୁ ବସ୍ଥତ ହୋଇଛନ୍ତି ସେମାନେ ଏହାର ସୁବିଧା ନେବାର ଆବଶ୍ୟକତା ରହିଛି

ସେ କିଛିଦିନ ହେବ ଅସ୍ସ୍ସ୍ ଥିଲେ

ମୁଖ୍ୟମନ୍ତୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି

ପରେ ସେ ଆକାଶବାଶୀରେ ସ୍ୱୀକୃତିପ୍ରାପ୍ତ କଳାକାର ରୂପେ ମଯ୍ୟାଦା ଲାଭ କରିଥିଲେ